ଜେଲ୍ କର୍ତ୍ତୁପକ୍ଷଙ୍କ ମାଧ୍ଧମରେ ଅନ୍ତେବାସୀ ଜାମିନ ଆବେଦନ କରିପାରିବେ

କ୍ୟାମ୍ପ କୋର୍ଟ ଖୋଲିବା ପାଇଁ ଜିଲ୍ଲାସ୍ତରରେ ଥିବା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ

ସେସ୍ ଢ଼େଙ୍କାନାଳ ସର୍କଲର ମେରାମୁଖଳି କନିଷ ଅଧିକାରୀଙ୍କୁ ଚାକିରୀରୁ ବହିସ୍କୁତ କରାଯାଇଛି

ଏହି ସମୀକ୍ଷା ବୈଠକରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ୟନ ବିଭାଗ ସଚିବଙ୍କ ସମେତ ଜିଲାପାଳ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଓଡ଼ିଶା ସ୍ୱେରେଜ ବୋର୍ଡ ପ୍ରକବ୍ବ ଯନ୍ତୀ ପ୍ରମୁଖ ଅଂଶଗ୍ରହଶ କରିଥିଲେ

ଖେଳାଳିଙ୍କର ସୁରକ୍ଷା ତଥା ଅନ୍ୟାନ୍ୟ ବ୍ୟବସ୍କା ନେଇ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି

ଏହି ଜିଲ୍ଲଗୁଡ଼ିକ ପାଇଁ ସରକାରଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି